ବନ୍ଦେ ଭାରତ ମିଶନ ଅଧୀନରେ ଏହି ଭାରତୀୟମାନେ ଆସିଥିବା ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏକାଧିକ ଟ୍ୱିଟ୍ ମାଧ୍ୟମରେ ସେମାନଙ୍କୁ ସ୍ୱାଗତ କରିଛନ୍ତି ସେ ଏୟାର ଇଣ୍ଡିଆ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦିଲ୍ଲୀ ଏବଂ ଜାନ୍ମୁ କାଶ୍ମୀର ସରକାରଙ୍କୁ ସେମାନଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ସେହିପରି ସେଠାରେ ଥିବା ଭାରତୀୟ ଦୂତାବାସର କର୍ମଚାରୀମାନଙ୍କୁ ପ୍ରଶଂସା କରିଛନ୍ତି

ସେ ପୁଣି କହିଛନ୍ତି ଭାରତୀୟ ଛାତ୍ରଛାତ୍ରୀମାନେ ଅଧ୍ୟୟନ କର୍ଥିବା ବାଂଲାଦେଶର କଲେଜଗୁଡ଼ିକ କଟକଣା ସମୟରେ ସେମାନଙ୍କର ଖୁବ୍ ଯତ୍ନ ନେଇଛନ୍ତି ଆଉ କିଛିଦିନ ମଧ୍ୟରେ ବାଂଲାଦେଶରୁ ଭାରତୀୟମାନଙ୍କୁ ଆଣିବା ପାଇଁ ଦିଲ୍ଲୀ ଓ ଅନ୍ୟାନ୍ୟ ସ୍ଥାନଗୁଡ଼ିକୁ ବିମାନ ଚଳାଚଳ କରିବ

ସେହିପରି ବାହାରିନ୍ରୁ ଆସିଥିବା ଆଉ ଏକ ବିମାନ ମଧ୍ୟ ଗତରାତିରେ କୋଚିରେ ପହଞ୍ଚୁଛି ବିମାନ ବନ୍ଦରରେ ପହଞ୍ଚୁଥିବା ସମସ୍ତ ଯାତ୍ନୀଙ୍କର ମେଡ଼ିକାଲ୍ ସ୍କିନିଂ କରାଯାଉଛି ସମସ୍ତ ଡାକ୍ତରୀ ଚେକ୍ଅପ୍ ପରେ ଯେଉଁମାନଙ୍କଠାରେ ଲକ୍ଷଣ ପ୍ରକାଶ ପାଉଛି ସେମାନଙ୍କୁ କୋଝିକୋଡ୍ ମେଡ଼ିକାଲ ହସ୍କିଟାଲ୍ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ କୋଭିଡ୍ କେୟାର ସେଣ୍ଟରକୁ ବାଧ୍ୟତାମୂଳକ ଭାବେ ପଠାଯାଉଛି

ସରକାରଙ୍କର ଅପରେସନ୍ ସମୁଦ୍ର ସେତୁ ଯୋଜନା ଅନୁସାରେ ଭାରତୀୟ ନୌବାହିନୀ ବିଦେଶରେ ଅଟକ ରହିଥିବା ଭାରତୀୟମାନଙ୍କୁ ଆଣୁଛି ଭାରତୀୟ ନୌବାହିନୀ ପ୍ରଥମ ପର୍ଯ୍ୟାୟରେ ଦୁଇହକାରରୁ ଅଧିକ ବିଦେଶରେ ଥିବା ଭାରତୀୟଙ୍କ ସ୍ୱଦେଶ ଆଶିବ

ଅନ୍ୟପକ୍ଷରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟ ବିଜୟନ କହିଛନ୍ତି ବିମାନ ବନ୍ଦର ଏବଂ ବନ୍ଦରଗୁଡ଼ିକରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି କୋଭିଡ୍ ନାଇଷ୍ଟିନ୍ର ଯାଞ୍ଚ ଓ କ୍ୱାରେଷ୍ଟାଇନ୍ କେନ୍ଦ୍ରକୁ ପଠାଇବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି

ଏହି କୋଚ୍ଗୁଡ଼ିକରେ ସାମାନ୍ୟ ସ୍ତରରେ ଥିବା କୋଭିଡ୍ ନାଇଷ୍ଟିନ୍ ରୋଗୀଙ୍କୁ ଚିକିତ୍ସା କରାଯିବ

ସେହି ଲୋକମାନଙ୍କର ସଂସ୍କର୍ଶରେ ଆସିଥିବା ବ୍ୟକ୍ତି ଓ ସଂକ୍ରମିତ ହୋଇଥିବାର ସନ୍ଦେହ କରାଯାଉଥିବା କିମ୍ବା ନିଶ୍ଚିତ ହୋଇଥିବା ବ୍ୟକ୍ତିମାନଙ୍କ ପୃଥକ କରି ରଖାଯିବା ପାଇଁ ଏହି ଅତିରିକ୍ତ ନିର୍ଦ୍ଦେଶାବଳୀ କାରି କରାଯାଇଛି କୋଭିଡ୍ ନାଇଣ୍ଟିନ୍ ସଂକ୍ରମଣ ଯୋଗୁଁ ଖାଲି ପଡ଼ିଥିବା ହୋଟେଲ୍ ଓ ଭଡ଼ା ଘର ଗୁଡ଼ିକରେ ବିଦେଶ ଫେରନ୍ତା ଭାରତୀୟମାନେ ଆସି ରହିବାର ସମ୍ଭାବନା ଥିବା ଯୋଗୁଁ ଏଭଳି ନିର୍ଦ୍ଦେଶାବଳୀ କାରି କରାଯାଇଛି ସେହିସବୁ ହୋଟେଲ୍ ଓ ଭଡ଼ାଘରଗୁଡ଼ିକରେ ବିଦେଶ ଫେରନ୍ତାମାନେ ପୂଥକ ହୋଇ ରହିଲେ ସେମାନଙ୍କର ପରିବାର ଉପରୁ ବିପଦ ଟଳିପାରିବ ଓ ସେହି ଲୋକମାନେ ମଧ୍ୟ ଆରାମରେ ରହିପାରିବେ ତାଛଡ଼ା ସେମାନେ ସେମାନଙ୍କର ପରିବାରର ସଦସ୍ୟ ତଥା ପଡ଼ୋଶୀମାନଙ୍କୁ ସଂକ୍ରମଣରୁ ମୁକ୍ତ ରଖିପାରିବେ ସେହି ହୋଟେଲ ଓ ଭଡ଼ା ଘରଗୁଡ଼ିକ ସିଙ୍ଗଲ ରୁମ୍ ଭଡ଼ାରେ ଦେଇପାରିବେ ସେହି ରୁମ୍ଗୁଡ଼ିକରେ ୱାସ୍ରୁମ୍ ଲାଗି କରି ରହିଥିବା ଦରକାର ରାଜ୍ୟ ସରକାରଙ୍କ ସହ ପରାମର୍ଶ କରାଯାଇ ହୋଟେଲ ଓ ଭଡ଼ା ଘରଗ୍ରଡ଼ିକ ସେମାନଙ୍କର ଭଡ଼ା ନିର୍ଦ୍ଧାରଣ କରିବେ ସେମାନେ କେଉଁ କେଉଁ ସେବା ଯୋଗାଇ ପାରିବେ ତାହା ମଧ୍ୟ ରାଜ୍ୟ ସରକାରଙ୍କ ସହ ପରାମର୍ଶ କରି ନିଷ୍ପଭି ନେବେ ହୋଟେଲ ଓ ଭଡ଼ା ଘରଗୁଡ଼ିକ ବିଦେଶୀ ଫେରନ୍ତାମାନଙ୍କୁ କେବଳ ପୂଥକ କରି ରଖି ପାରିବେ ନହେଲେ ସଂକ୍ରମିତ ହୋଇଥିବାର ସନ୍ଦେହ କରାଯାଉଥିବା ଲୋକମାନଙ୍କୁ ରଖିପାରିବେ କୌଣସି ଗୋଟିଏ ହୋଟେଲ୍ ଉଭୟ ଶ୍ରେଣୀର ଲୋକମାନଙ୍କୁ ରଖିବା ପାଇଁ ନିଷେଧ କରାଯାଇଛି ଉଭୟ ଶ୍ରେଣୀର ଲୋକମାନଙ୍କ ମଧ୍ୟରେ ମିଳାମିଶାକୁ କଡ଼ାକଡ଼ି ଭାବେ ପାଳନ କରାଯିବା ପାଇଁ ନିର୍ଦ୍ଦେଶାବଳୀରେ ଉଲ୍ଲେଖ କରାଯାଇଛି ସଂକ୍ରମିତ ହୋଇଥିବାର ସନ୍ଦେହ କରାଯାଉଥିବା ଓ ନିର୍ଣ୍ଣିତ ହୋଇଥିବା ବିଦେଶୀ ଫେରନ୍ତାମାନେ ପୃଥକ ହୋଇ ରହିଥିବା ଅନ୍ୟ ଲୋକମାନଙ୍କ ସହ ମିଳାମିଶା କରିପାରିବେ ନାହିଁ

ସେହି ଡାକ୍ତର ଓ ନର୍ସମାନେ ବିଦେଶ ଫେରନ୍ତାମାନଙ୍କ ବିଷୟରେ ଜିଲ୍ଲା ପର୍ଯ୍ୟବେକ୍ଷଣ ଅଫିସରମାନଙ୍କୁ ଆକ୍ରାନ୍ତମାନଙ୍କ ସମ୍ଭନ୍ଧରେ ସ୍ନଚନା ଦେବେ ଆଇସିଏମ୍ଆର୍ ଦ୍ୱାରା ଅନୁମୋଦିତ ପରୀକ୍ଷାଗାରଗୁଡ଼ିକ ସହ ଯୋଗାଯୋଗ ରଖିବାକୁ ହେବ ସେହି ବିଦେଶ ଫେରନ୍ତାମାନଙ୍କୁ ବାହାର କୌଣସି ଲୋକ ସାକ୍ଷାତ କରିପାରିବେ ନାହିଁ

କୋଭିଡ୍ ନାଇଷ୍ଟିନ୍ର ଜରୁରୀକାଳୀନ ମୁକାବିଲା ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରସ୍ତୁତି ପ୍ରକଳ୍ପ ନାମକ ଏହି ଚୁକ୍ତି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାଙ୍କ ପକ୍ଷରୁ ଭାରତକୁ ମିଳିଥିବା ସର୍ବପ୍ରଥମ ସହାୟତା ଭାରତ ସରକାରଙ୍କ ପକ୍ଷରୁ ଅର୍ଥ ମନ୍ତ୍ରଣାଳୟ ଅଧୀନ ଆର୍ଥିକ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ସମୀର କୁମାର ଖାରେ ଏବଂ ଏଆଇଆଇବି ପକ୍ଷରୁ କାର୍ଯ୍ୟକାରୀ ମହାନିର୍ଦ୍ଦେଶକ ରଜତ ମିଶ୍ର ଏହି ଚୁକ୍ତିରେ ସ୍ୱାକ୍ଷର କରିଛନ୍ତି ଅମିତ ଶାହା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବଳର କାର୍ଯ୍ୟର ଭୂୟସୀ ପ୍ରଶଂସା କରିଛନ୍ତି କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣର ସଂଖ୍ୟା ବୃଦ୍ଧି ପାଉଥିବା ଦୂଷ୍ଟିରୁ ସେ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି ଏ ନେଇ ସେ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବଳର ସମସ୍ତ ମହାନିର୍ଦ୍ଦେଶକମାନଙ୍କ ସହିତ ଏକ ସମୀକ୍ଷା ବୈଠକରେ ଯୋଗଦେଇ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ଯେପରି ଅଧିକ ନ ବ୍ୟାପେ ସେଥିପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିବା ସହ ପୁଲିସ୍ ବଳର ସହଯୋଗ କାମନା କରିଛନ୍ତି

କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ସମୟରେ ଲକଡାଉନ କଟକଣା ଅବ୍ୟାତ ଥିବାରୁ ଏହିସବୁ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା

ଉତ୍ତର ପୂର୍ବ ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡ ଘଟଣାକୁ କେନ୍ଦ୍ରକରି ଦଶମ ଶ୍ରେଣୀ ପରୀକ୍ଷା ଦେଇପାରିନଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟ ପରୀକ୍ଷା କରାଯିବ ଖୁବ୍ଶୀଘ୍ର ସିବିଏସ୍ଇ ପକ୍ଷରୁ ଏ ନେଇ ପରୀକ୍ଷା ସ୍ଟଚୀ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି